ଓଡ଼ିଶାରେ ଆଉଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ଏବଂ ଆଜି ଉତ୍କଳ ଦିବସ ପାଳିତ ହେଉଛି

ସେମାନଙ୍କ ମଧ୍ୟରୁ ଜଣେ ଗୁଜରାତର ଥିବା ବେଳେ ଅନ୍ୟ ଜଣେ ପଣ୍ଢିମବଙ୍ଗର ଓ ଆଉ ଜଣେ ମଧ୍ୟପ୍ରଦେଶର ଅଛନ୍ତି ଶ୍ରୀ ଅଗ୍ରୱାଲ କହିଛନ୍ତି ନୀତି ଆୟୋଗ ସଦସ୍ୟ ଡକୁର ବିନୋଦ ପଲ ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ବିଜ୍ଞାନ ପରାମର୍ଶଦାତା ପ୍ରଫେସର କେ ବିଜୟ ରାଘବନଙ୍କ ଅଧ୍ୟକ୍ଷତାରେ ସରକାର ଏକ କ୍ଷମତାପନ୍ନ କମିଟି ଗଠନ କରିଛନ୍ତି ଏହି କମିଟି କରୋନା ଭୂତାଣୁର ମୁକାବିଲା ପାଇଁ ଗବେଷଣା ଓ ବିକାଶ କାର୍ଯ୍ୟ ଉପରେ ଆଲୋକପାତ କରିବା ସହ ବିଭିନ୍ନ ବିଜ୍ଞାନ ଗବେଷଣା ସଂସ୍ଥା ନିୟନ୍ତକ ସଂସ୍ଥା ଓ ବେସରକାରୀ ଉଦ୍ୟୋଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବ

ସଂପୃକ୍ତ ଯୁବକ ଭଦ୍ରକ ଜିଲ୍ଲାର ବାସିନ୍ଦା ଏବଂ ସେ ଅଳ୍ପଦିନ ତଳେ ଦୁବାଇରୁ ଫେରିଥିଲେ ଅସ୍କୁସ୍ଥତା ଅନୁଭବ କରିବାରୁ ତାଙ୍କର ସ୍ପାବ୍ ପରୀକ୍ଷା ପାଇଁ ପଠାଯାଇଥିଲା ଏବଂ ଏହା ପଜିଟିଭ୍ ବୋଲି ଜଣାପଡ଼ିଛି

ଗତକାଲିଠାରୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ କରୋନା ଭ୍ତତାଣୁ ସଂକ୍ରମଣ ପରୀକ୍ଷା ଆରମ୍ଭ କରାଯାଇଛି

ଖୁବ୍ ଶୀଘ୍ର ରାଜ୍ୟର ଅନ୍ୟାନ୍ୟ ମେଡ଼ିକାଲ କଲେଜରେ ଏହି ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି

ଏଥିପାଇଁ ଅନ୍ୟ ବିଭାଗ ତଥା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ସହାୟତା ନିଆଯାଉଛି

ଏହାଛଡ଼ା ଔଷଧ ଏବଂ ଚିକିତ୍ସା ସରଞ୍ଜାମ ପରିବହନ ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ସ ସେବା ଯୋଗାଣରେ ଏହି ନିୟନ୍ତ୍ରଣ କକ୍ଷ ସମନ୍ଚୟ ପ୍ରତିଷ୍ଠା କରୁଛି ସ୍ଟାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଶାଳୟ ବାଶିଜ୍ୟ ଓ ଶିଳ୍ପ ମନ୍ତ୍ରଶାଳୟ ସୀମା ଶୁଳ୍କ କର୍ତ୍ତ୍ ପକ୍ଷକେନ୍ଦ୍ର ଓ ରାଜ୍ୟ ଔଷଧ ନିୟନ୍ତ୍ରକ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶ ସରକାର ଏବଂ ବିଭିନ୍ନ ଔଷଧ ଓ ଚିକିତ୍ସା ସରଞ୍ଜାମ ସଂଘ ଭଳି ବିଭାଗ ଓ ସଂସ୍ଥାଗୁଡ଼ିକ ସହିତ ନିବିଡ଼ ସମନ୍ଚୟ ରକ୍ଷା କରି ଔଷଧ ବିଭାଗ କାର୍ଯ୍ୟ କରୁଛି ଚୀନରେ କରୋନା ଭୁତାଣୁ ସଂକ୍ରମଣ ଆରର୍ୟ ହେବା ପରଠାରୁ ଔଷଧ ବିଭାଗ ପକ୍ଷରୁ ଦେଶରେ ଔଷଧ ଉତ୍ପାଦନ ଉପରେ ନିୟମିତ ଧ୍ୟାନ ରଖାଯାଇଛି ଲକଡାଉନ ଆରୟ ହେବା ଦିନ ଠାରୁ ବିଭାଗ ପକ୍ଷରୁ ଏହି ଉଦ୍ୟୋଗ ଜଗତର ବିଭିନ୍ନ ସମସ୍ୟା ପ୍ରତି ଧ୍ୟାନ ଦିଆଯାଇ ସେଗୁଡ଼ିକୁ ଯଥାସ୍ୟବ ଶୀଘ୍ର ସମାଧନ କରାଯିବା ଲାଗି ପ୍ରୟାସ କରାଯାଇଛି ଏଥିନିମନ୍ତେ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶ ସମେତ ବିଭିନ୍ନ କର୍ତ୍ତୁ ପକ୍ଷଙ୍କ ପରାମର୍ଶ ଗ୍ରହଣ କରାଯାଉଛି ଅନ୍ୟ କୌଣସି ମନ୍ତ୍ରଣାଳୟ କିମ୍ବା ବିଭାଗ ସଂକ୍ରାନ୍ତରେ କୌଣସି ପ୍ରସଙ୍ଗ ଆସିଲେ ତାହା ଡିଓପିର ଦୃଷ୍ଟିକୁ ଅଣାଯାଉଛି ଏପରି ପ୍ରସଙ୍ଗଗୁଡ଼ିକୁ ଆନ୍ତଃମନ୍ତ୍ରଣାଳୟ ସମନ୍ଦୟର ଅଂଶବିଶେଷ ସ୍ଚରୂପ ସମ୍ପୃକ୍ତ କର୍ତ୍ତ ପକ୍ଷ ଏବଂ କ୍ଷମତାପ୍ରାପ୍ତ ଗୋଷ୍ଠୀଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଉଛି

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରିବହନ ବ୍ୟବସ୍ଥାକୁ ସୁଗମ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସଡ଼କ ପରିବହନ ଓ ରାଜ୍ଚମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏହି ମର୍ମରେ ନିଷ୍ପଭି ନିଆଯାଇଛି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ସମୟ ଅତିକ୍ରାନ୍ତ ହୋଇଥିବା ସବୁ ଗାଡ଼ିର ପଞ୍ଜିକରଣ ଚାଳକ ଲାଇସେନ୍ନ ଓ ଅନ୍ୟାନ୍ୟ କାଗଜପତ୍ରକୁ ବୈଧ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି କରୋନା ସଂକ୍ରମଣ ଦୃଷ୍ଟିରୁ ଏବେ ପରିବହନ ବିଭାଗର କାର୍ଯ୍ୟାଳୟମାନ ବନ୍ଦ ଥିବାରୁ ଲୋକେ ନିଜ ନିଜର ଲାଇସେନ୍ ନବୀକରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି

କୋଚ୍ଗୁଡ଼ିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରିବା ପାଇଁ କାମ ଆରମ୍ଭ ହୋଇଛି

ପ୍ରତି କୋଚ୍ରେ ସ୍ୱତନ୍ତ୍ର ଚିକିତ୍ସା ଯନ୍ତ୍ରପାତି ଡାକ୍ତର ଓ ଚିକିହାକର୍ମୀଙ୍କ ପାଇଁ ରହିବାର ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ରେଳବାଇ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଏଥିପାଇଁ ସବୁ ରେଳ କୋନ୍ର ମ୍ୟାନେଜରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏ କ୍ଷେତ୍ରରେ ସେନାର ମେଡ଼ିକାଲ ସେବା ବିଭିନ୍ନ ରେଳଜୋନ୍ର ସ୍ୱାସ୍ଥ୍ୟସେବା ଆୟୁଷ୍ମାନ ଭାରତ ଏବଂ ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସହଯୋଗରେ କାର୍ଯ୍ୟ କରାଯାଉଛି

ମାନନୀୟ ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରଶାଳୟ ତଥା ବିଭାଗ ସମେତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ବରିଷ୍ଣ ଅଧିକାରୀଙ୍କ ସହିତ ୍ରିତିର ନିୟମିତ ଅନୁଧ୍ୟାନ ଏବଂ ସମୀକ୍ଷା କରୁଛନ୍ତି

ଏହି ବୈଠକରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ ଜୟଶଙ୍କର ଗୂହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ କାହାଜ ଚଳାଚଳ ସାରା ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ ସ୍ଟାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ଚିନୀ କୁମାର ଚୌବେଙ୍କ ସମେତ ଜିଓଏମର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ ଲକଡାଉନକୁ କାର୍ଯ୍ୟକାରୀ କରିବା ପ୍ରବାସୀ ଶ୍ରମିକ ପ୍ରସଙ୍ଗ ଅଧିକ ସଂକ୍ରମିତ ଅଞ୍ଚଳରେ ରୋଗ ପ୍ରତିହତ ପାଇଁ ପଦକ୍ଷେପ ପିପିଇ ମାସ୍କ ଭେଷ୍ଟିଲେଟର ଆଦି ଜରୁରି ସାମଗ୍ରୀ ଯଥେଷ୍ଟ ପରିମାଶରେ ଯୋଗାଇବା ଆଦି ବିଭିନ୍ନ ପ୍ରସଙ୍ଗ ଏହି ଅବସରରେ ଆଲୋଚନା ହୋଇଥିଲା